ଚିରାଚରିତ ଧାରାରେ ଏହା ସୀମିତ ନରହି ଏଥର କିଛି ନୁତନ ରୂପରେଖ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ସମୁଦ୍ରକୂଳ ପାର୍ଶ୍ୱବର୍ଭୀ ଅଞ୍ଚଳରେ ଥିବା ବିଳାସପୂର୍ଶ୍ୱ କଟେକ୍ରେ ରାତ୍ରିଯାପନ ସହ ନିଆରା ଅନୁଭବ ନେଇ ଫେରିବେ ପର୍ଯ୍ୟଟକ ଭିତରକନିକାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ଇକୋ ରିଟ୍ରିଟ୍ ଅବସରରେ ଭାସମାନ ରେସ୍ତୋରାଁରେ ଜଳପାନ ଓ ମଧ୍ଧାହ୍ନ ଭୋଜନର ଅବସର ମିଳିବ

ଏହିସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଏକ ରିପୋର୍ଟ ପ୍ରସ୍ଠୁତ କରାଯାଇଛି କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏହି ରିପୋର୍ଟ ପ୍ରକାଶ ପାଇବାରେ ବିଳମ୍ୟ ହୋଇଛି